ଆଜି ଦିନବେଳା ଅଧିକ ଅଞ୍ଚଳରେ କଟକଣାକୁ କୋହଳ କରାଯାଇଥିଲା ଉପତ୍ୟକାରେ ହାଇସ୍କୁଲ୍ଗୁଡ଼ିକ ଆଜି ଖୋଲା ଥିଲା

ଆଜି ସନ୍ଧ୍ୟାରେ ଶ୍ରୀନଗରଠାରେ ଶ୍ରୀ ମଲ୍ଲିକ ସାମ୍ବାଦିକମାନଙ୍କୁ କହିଛନ୍ତି ପ୍ରତ୍ୟେକ ଜୀବନ ଅତ୍ୟନ୍ତ ମୂଲ୍ୟବାନ ଏବଂ ଜଣେ କେହି ବ୍ୟକ୍ତିଙ୍କର ମୃତ୍ୟୁ ଘଟୁ ବୋଲି ସରକାର ଚାହାନ୍ତି ନାହିଁ ସେ କହିଛନ୍ତି ଏପର୍ଯ୍ୟନ୍ତ କୌଣସି ନାଗରିକଙ୍କର ମୃତ୍ୟୁ ଘଟିନାହିଁ ରାଜ୍ୟରେ ନିର୍ବାଚନ ଓ ସ୍ୱର୍ତ୍ତୀଶୀଳ ଗଣତନ୍ତ ସ୍ଥାପନ ପାଇଁ ସେ ପ୍ରତିଶ୍ରତି ଦେଇଛନ୍ତି ସେ କହିଛନ୍ତି କାଶ୍ମୀର ହାଣ୍ଡୱାରା ଓ କୁପୁୱାଡା ଜିଲ୍ଲାରେ ମୋବାଲ୍ ଫୋନ୍ ସଂଯୋଗ ସ୍ଥାପନ କରାଯାଉଛି ଏବଂ ଅନ୍ୟ ଜିଲ୍ଲାଗୁଡ଼ିକରେ ଧୀରେ ଧୀରେ ମୋବାଇଲ୍ ଫୋନ୍ କାର୍ଯ୍ୟକ୍ଷମ ହେବ

ଏହି ମାମଲାକୁ ପାଞ୍ଚ ଜଣିଆ ସାୟିଧାନିକ ଖଣ୍ଡପୀଠ ନିକଟକ୍ତ ପଠାଇଦିଆଯାଇଛି

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ କହିଛନ୍ତି ଅକ୍ଟୋବର ମାସର ପ୍ରଥମ ସପ୍ତାହରେ ଏହା ଉପରେ ଶୁଣାଣି ହେବ ନାଇଡୁ କାଶ୍ମୀର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କହିଛନ୍ତି ଜାମ୍ମୁ କାଶ୍ମୀର ହେଉଛି ଭାରତର ଅଭିଚ୍ଛେଦ୍ୟ ଅଙ୍ଗ ସେ କହିଛନ୍ତି ଭାରତ ହେଉଛି ଏକ ଶାନ୍ତିପ୍ରିୟ ଦେଶ ତେଣୁ ନୂଆଦିଲ୍ଲୀ ପ୍ରଥମେ କାହାକୁ ଆକ୍ରମଣ କରିବ ନାହିଁ କିନ୍ତୁ ଯଦି କେହି ଆଗ ଆକ୍ରମଣ କଲା ତାହେଲେ ତାର ଠିକଶା ଯବାବ ଦିଆଯିବ ଆଜି ବିଶାଖାପାଟଣାଠାରେ ନାଭାଲ୍ ସାଇନ୍ସ ଆଣ୍ଡ ଟେକ୍ନୋଲକି ଲାବ୍ରୋଟରୀ ଏନ୍ଏସ୍ଟିଏଲ୍ର ସ୍ୱର୍ଷ କୟନ୍ତୀ ଉହବରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ନାଇଡୁ ଏହା କହିଛନ୍ତି ସେ କହିଛନ୍ତି ନିଜ ବ୍ୟାପାରରେ କେହି ମୁଣ୍ଡ ଖେଳାଉ ତାହା ଭାରତ ଚାହେଁ ନାହିଁ ଶ୍ରୀ ନାଇଡୁ କହିଛନ୍ତି ଯଦି କେବେ ଆଲୋଚନା ହୁଏ ତାହେଲେ ଜାମ୍ମୁ କାଶ୍ମୀରର ପାକିସ୍ତାନ ଅଧିକୃତ ଅଞ୍ଚଳ ସଂକ୍ରାନ୍ତରେ ହିଁ କଥାବାର୍ତ୍ତା ହେବ

ରୁଷିଆ ଜେଆଣ୍ଡକେ ଜାମ୍ମୁ କାଶ୍କୀର ପ୍ରସଙ୍ଗରେ ରୁଷିଆ ଆକି ଭାରତକୁ ଦୃଢ଼ ସମର୍ଥନ ଜଣାଇ କହିଛି କାଶ୍ମୀର ହେଉଛି ନୂଆଦିଲ୍ଲୀର ଆଭ୍ୟନ୍ତରୀଣ ବ୍ୟାପାର ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଭାରତରେ ଅବସ୍ଥାପିତ ରୁଷ ରାଷ୍ଟ୍ରଦତ ନିକୋଲାୟ କୁଦାସେଭ୍ କହିଛନ୍ତି କାଶ୍କୀର ସଂକ୍ରାନ୍ତରେ ମସ୍କୋର ଆଭିମୁଖ୍ୟ ହେଲା ଭାରତ ଓ ପାକିସ୍ତାନ ମଧ୍ୟରେ ଆପୋଷ କଥାବାର୍ତ୍ତା ମାଧ୍ୟମରେ ଏହି ସମସ୍ୟାର ସମାଧାନ କରାଯାଉ ସେ ଏକଥା ମଧ୍ୟ କହିଛନ୍ତି ସିମଲା ରାଜିମାନା ଓ ଲାହୋର ଘୋଷଣାନାମା ଅଧୀନରେ ଉଭୟ ଦେଶ ମତପାର୍ଥକ୍ୟ ଦୂର କରନ୍ତୁ ବୋଲି ତାଙ୍କ ଦେଶ ଚାହୁଁଛି ରୁଷ ରାଷ୍ଟ୍ରଦୂତର ଉପମୁଖ୍ୟ ରୋମନ ବାବୁସ୍କ କହିଛନ୍ତି ଭାରତ ପାକିସ୍ତାନ ବିବାଦ ମଧ୍ୟରେ ତାଙ୍କ ଦେଶର କୌଣସି ଭୂମିକା ନାହିଁ ଯଦି ଉଭୟ ଦେଶ ମଧ୍ୟସ୍ଥତା କରିବାକୁ ଚାହିଁବେ ତାହେଲେ ତାଙ୍କ ଦେଶର କୌଣସି ଆପଭି ନାହିଁ ବିଜେପି ରାହୁଲ ଜାମ୍ମୁ କାଶ୍କୀର ସଂକ୍ରାନ୍ତରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କର ମନ୍ତବ୍ୟକୁ ବିଜେପି ଆଜି ତୀବ୍ର ସମାଲୋଚନା କରିଛି କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଣ ନେତା ପ୍ରକାଶ ଜାଭଡେକର କହିଛନ୍ତି ଶ୍ରୀ ଗାନ୍ଧିଙ୍କ ବୟାନ ଦେଶକୁ ଲଜିତ କରିଛି ଏବଂ ଏଭଳି ବୟାନ ଅତ୍ୟନ୍ତ ନିନ୍ଦନୀୟ ଶ୍ରୀ ଜାଭଡେକର କହିଛନ୍ତି କାଶ୍ମୀର ସଂକ୍ରାନ୍ତରେ ଶ୍ରୀ ଗାନ୍ଧିଙ୍କ ବୟାନକୁ ପାକିସ୍ତାନ ଜାତିସଂଘରେ ପ୍ରମାଣ ଭାବେ ବ୍ୟବହାର କରୁଥିବାରୁ ରାହୁଲ ଗାନ୍ଧି ଏଥିପାଇଁ କ୍ଷମାମାଗିବା ଉଚିତ୍ ସେ କହିଛନ୍ତି ଜାମ୍ମୁ କାଶ୍ମୀର ପରିସ୍ଥିତି ସଂକ୍ରାନ୍ତରେ ରାହୁଲ ଗାନ୍ଧିଙ୍କ ବୟାନ ଦେଶର ହିତ ସାଧନ କରିପାରିବ ନାହିଁ ଏବଂ ଏଥିରେ ସତ୍ୟତା କିଛି ନାହିଁ

ଅମିତ ଶାହା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ଭାରତକୁ ପାଞ୍ଚ ଟ୍ରିଲିୟନ୍ ଡଲାର୍ ଅର୍ଥନୀତିରେ ପରିଣତ କରିବା ପାଇଁ ଦେଶର ଆଭ୍ୟନ୍ତରୀଣ ନିରାପତ୍ତା ଅତ୍ୟନ୍ତ ଗୁରୁତ୍ୱପୂର୍୍ଣ୍ଣ

ନୂଆଦିଲ୍ଲୀରେ ଆୟୋଜିତ ଏ ସଂକ୍ରାନ୍ତ କାର୍ଯ୍ୟକ୍ରମରେ ଶ୍ରୀ ଶାହା କହିଛନ୍ତି ଚ୍ୟାଲେଞ୍ଜଗୁଡ଼ିକର ସମ୍ମୁଖୀନ ହେବା ପାଇଁ ଦେଶ ପାଖରେ ଶକ୍ତି ଓ ସାମର୍ଥ୍ୟ ନଥିଲେ ଲକ୍ଷ୍ୟ ସାଧନ ହୋଇପାରିବ ନାହିଁ

ପୁଲିସ୍ ବିଭାଗରେ ସଂସ୍କାର ବିଷୟ ଉଲ୍ଲେଖ କରି ଶ୍ରୀ ଶାହା କହିଛନ୍ତି ଏହା ଏକ ଦୀର୍ଘକାଳୀନ ଓ ନିରନ୍ତର ପ୍ରକ୍ରିୟା ଏବଂ ଆହ୍ୱାନଗୁଡ଼ିକର ସମ୍ମୁଖୀନ ହେବା ପାଇଁ ସମୟ ସହ ତାଳ ଦେଇ ପୁଲିସ୍ ବିଭାଗରେ ସଂସ୍କାରର ଆବଶ୍ୟକତା ରହିଛି ଭାରତୀୟ ପିଙ୍ଗଳ ଆଇନ୍ ଓ ଫୌଜଦାରୀ ଆଇନ୍ରେ ଆବଶ୍ୟକୀୟ ପରିବର୍ତ୍ତନ କରିବା ପାଇଁ ସାରା ଦେଶରେ ବିଚାର ବିମର୍ସ ପ୍ରକ୍ରିୟାର ଆବଶ୍ୟକତା ପ୍ରତି ସେ ଗୁର୍ତ୍ୱାରୋପ କରିଛନ୍ତି ଶ୍ରୀ ଶାହା କହିଛନ୍ତି ଦୋଷୀମାନଙ୍କୁ ଶୀଘ୍ର ଦଣ୍ଡ ଦେବା ପାଇଁ ଫୋରେନ୍ସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକର ବିକାଶ ଅତ୍ୟନ୍ତ କରୁରି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ବିପିଆର୍ଡି ପୁଲିସ୍ ବାହିନୀକୁ ମଜବୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି

ୟୁପି ମାୟାବତୀ ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ପାର୍ଟିର ସଭାପତି ଭାବେ ଆଉଏକ କାର୍ଯ୍ୟକାଳ ପାଇଁ ନିର୍ବାଚିତ ହୋଇଛନ୍ତି ଆଜି ଲକ୍ଷ୍ନୌଠାରେ ପାର୍ଟିର କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ଏହା ପ୍ରକାଶ କରିଛି

ଜାଭଡେକର କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ରେଡିଓ ହେଉଛି ଏକ ଶକ୍ତିଶାଳୀ ମାଧ୍ୟମ ଏବଂ ସ୍ୱଚନା ପ୍ରଦାନ କ୍ଷେତ୍ରରେ ରେଡିଓ ପ୍ରତି ଲୋକମାନଙ୍କର ଅତ୍ତୁଟ ବିଶ୍ୱାସ ରହିଛି ନୃଆଦିଲ୍ଲୀରେ ଆୟୋଜିତ ସପ୍ତମ ଜାତୀୟ ଗୋଷୀ ରେଡିଓ ସମ୍ମେଳନର ଦ୍ୱିତୀୟ ଦିନରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ଜାଭଡେକର ଏହା କହିଛନ୍ତି ଗୋଷ୍ଠୀ ରେଡିଓ କେନ୍ଦ୍ରଗୁଡ଼ିକର ସଫଳତା ବିଷୟ ଉଲ୍ଲେଖ କରିବାକୁ ଯାଇ ଶ୍ରୀ ଜାଭଡେକର କହିଛନ୍ତି ବର୍ଭମାନ କାମରେ ଗୋଷୀ ରେଡିଓ କେନ୍ଦ୍ର ଯୋଗାଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ପାଲଟିଛି ଏବଂ ଗଣତନ୍ତକୁ ମଜବୁତ କରିବା ଦିଗରେ ପ୍ରମୁଖ ଭୂମିକା ନିଭାଉଛି

ଲୋକମାନଙ୍କ ମଧ୍ୟରେ ଶାରିରୀକ କାର୍ଯ୍ୟକଳାପ ଓ ଦୈନନ୍ଦିନ ଜୀବନରେ କ୍ରୀଡ଼ା ଆଦିକୁ ସାମିଲ କରିବା ସକାଶେ ଉସାହିତ କରିବା ଲାଗି ଏହି ଅଭିଯାନର ଲକ୍ଷ୍ୟ

ସୁସ୍ଥ ଦେଶ ଗଠନ ପାଇଁ ଏହି ଅଭିଯାନରେ ସାମିଲ ହେବାକୁ ସେମାନେ ଦେଶବାସୀଙ୍କୁ ଅନୁରୋଧ ଜଣାଇଛନ୍ତି ଆକାଶବାଣୀ ସହ ଏକ ବିଶେଷ ସାକ୍ଷାତକାର ବେଳେ ଭାରତୀୟ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ବିଜେତା ଦୀପା କର୍ମାକର କହିଛନ୍ତି କ୍ରୀଡ଼ା ପ୍ରତି ଆଗ୍ରହ ସୂଷ୍ଟି କରିବା ଲାଗି ଅଭିଭାବକମାନେ ସେମାନଙ୍କର ପିଲାମାନଙ୍କ ମଧ୍ୟରେ ଉସାହ ସୃଷ୍ଟି କରିବାର ଆବଶ୍ୟକତା ରହିଛି

ଜୟଶଙ୍କର ରୁଷିଆ ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ ଗସ୍ତ ସଂକ୍ରାନ୍ତୀୟ ପ୍ରସ୍ତୁତି ଉପରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଓ ରୁଷ ବୈଦେଶିକ ମନ୍ତ୍ରୀ ସେର୍ଗେ ଲାଭାରୋଙ୍କ ସମୀକ୍ଷା କରିଛନ୍ତି ଏବଂ ଆପୋଷ ସ୍ୱାର୍ଥ ବିକଡ଼ିତ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିଛନ୍ତି ମସ୍କୋରେ ଏକ ମିଳିତ ସାମ୍ଭାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ଲାଭାରୋଭ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ମଧ୍ୟରେ କଥାବାର୍ତ୍ତା ଏବଂ ଭ୍ଲାଦିଭୋସ୍କୋଠାରେ ତିନି ଦିନିଆ ପଞ୍ଚମ ପୂର୍ବାଞ୍ଚଳ ଅର୍ଥନୈତିକ ଫୋରମ୍ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି